ସବୁ ରାଜନୈତିକ ଦଳର ପ୍ରମୁଖ ନେତାମାନେ ଦେଶର ବିଭିନ୍ନ ସ୍ଥାନରେ ଲଗାତାର ର୍ୟାଲି ଓ ରୋଡ ଶୋ'ର ଆୟୋଜନ କରୁଛନ୍ତି

କ୍ୟାମ୍ପେନିଂ ଷଷ୍ଠ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ପ୍ରଚାର କାର୍ଯ୍ୟ ଆସନ୍ତାକାଲି ସନ୍ଧ୍ୟାରେ ସମାପ୍ତ ହେଉଥିବାବେଳେ ଏବେ ଏହା ଚରମ ସୋପାନରେ ପହଞ୍ଚୁଛି

ବିଭିନ୍ନ ରାଜନୈତିକ ଦଳର ପ୍ରମୁଖ ନେତା ଦେଶର ବିଭିନ୍ନ ଅଞ୍ଚଳରେ ର୍ୟାଲି ଓ ରୋଡ ଶୋ'ମାନ ଆୟୋଜନ କରି ଭୋଟର ମାନଙ୍କୁ ଆକୃଷ୍ଟ କରିବା ଲାଗି ପ୍ରାଣମୂର୍ଚ୍ଚା ଉଦ୍ୟମ ଜାରି ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପଶ୍ଚିମବଙ୍ଗର ବାଙ୍କୁରା ଓ ପୁର୍ରୁଲିଆ ଏବଂ ଉତ୍ତରପ୍ରଦେଶର ଆଜମଗଡ ଜୌନପୁର ପ୍ରୟାଗରାଜରେ ନିର୍ବାଚନୀ ସଭାରେ ଯୋଗଦେବେ ବିଜେପି ଅଧ୍ୟକ୍ଷ ଅମିତ ଶାହା ଉତ୍ତର ପ୍ରଦେଶର ଶ୍ରାବସ୍ତୀ ଦୁମୁରିଆଗଞ୍ଜ ସନ୍ଥକବୀର ନଗର ଓ ସ୍କୁଲତାନପୁରରେ ପ୍ରଚାର କରିବେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଆଜି ଦିଲ୍ଲୀ ହରିୟାଣା ଓ ମଧ୍ୟପ୍ରଦେଶରେ ପ୍ରଚାର କରିବାର ଥିବାବେଳେ କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭାଦ୍ରା ଉତ୍ତରପ୍ରଦେଶରେ ର୍ୟାଲି ଓ ରୋଡ ଶୋରେ ଯୋଗଦେବେ ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଲେଶ ଯାଦବ ଦୁମୁରିଆଗଞ୍ଜ ନିର୍ବାଚନ ମଣ୍ଡଳୀର ସିଦ୍ଧାର୍ଥନଗରରେ ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଛି ଇଣ୍ଡିଆ ଚାଇନା ଟ୍ରେଡ ଭାରତ ଓ ଚୀନର ବରିଷ୍ଣ ଅଧିକାରୀମାନେ ଆଜି ନୂଆଦିଲ୍ଲୀରେ ଏକ ବୈଠକରେ ମିଳିତ ହୋଇ ବାଶିଜ୍ୟ ସମ୍ପର୍କୀତ ପ୍ରସଙ୍ଗ ବିଶେଷକରି କୃଷିକ୍ଷେତ୍ର ସମ୍ପର୍କିତ ବିଭିନ୍ନ ବିଷୟ ଉପରେ ଆଲୋଚନା କରିବେ ଚୀନ ବର୍ହିଶୁଳ୍କ ସାଧାରଣ ପ୍ରଶାସନର ଉପମନ୍ତ୍ରୀ ଲି ଗୁଓ ଚୀନ ଦଳର ନେତୃତ୍ୱ ନେଉଥିବାବେଳେ ଭାରତ ପକ୍ଷରୁ ବାଣିଜ୍ୟ କୃଷି ପଶୁପାଳନ ବିଭାଗ ଏବଂ କୃଷିଭିଭିକ ଓ ପ୍ରକ୍ରିୟାକୃତ ଖାଦ୍ୟ ସାମଗ୍ରୀ ରପ୍ତାନୀ ବିକାଶ ପ୍ରାଧିକରଣଆପେଡାର ଅଧିକାରୀମାନେ ଯୋଗଦେବେ ଆମର ସମ୍ଭାଦଦାତା ଜଣାଇଛନ୍ତି ଭାରତ ଏବଂ ଚୀନ ମଧ୍ୟରେ ବଢି ଚାଲିଥିବା ବାଶିଜ୍ୟ ନିଅଣ୍ଟ ତାରତମ୍ୟକୁ ଦୂର କରିବା ପାଇଁ ଭାରତ ଏହାର ପ୍ରସ୍ତୁତ ଦ୍ରବ୍ୟ ଏବଂ କୃଷି ଜାତ ସାମଗ୍ରୀ ପାଇଁ ଏକ ବୃହତ୍ତର ବଜାର ଆଶା କରୁଥିବା ପରିପ୍ରେକ୍ଷୀରେ ଏହି ବୈଠକକୁ ବିଶେଷ ଗୁରୁତ୍ୱ ଦିଆଯାଉଛି

ଯେଉଁ ସବୁ ସାମଗ୍ରୀର ବ୍ୟାପକ ରପ୍ତାନୀ ସାମର୍ଥ୍ୟ ରହିଛି ଏହିସବୁ ସାମଗ୍ରୀର ରପ୍ତାନୀ ଭାରତ ଓ ଚୀନ ମଧ୍ୟରେ ଥିବା ବାଣିଜ୍ୟ ନିଅକ୍କ ପରିମାଣରୁ ହ୍ରାସ କରିବାରେ ସହାୟକ ହେବ ଓଡିଶା ନକ୍ସଲସ୍ ଓଡିଶାର କୋରାପୁଟ ଜିଲ୍ଲାରେ ଗତକାଲି ସୁରକ୍ଷାକର୍ମୀଙ୍କ ସହ ଗୁଳି ବିନିମୟରେ ତିନିଜଣ ମହିଳାଙ୍କ ସହ ପାଞ୍ଚଜଣ ମାଓବାଦୀ ନିହତ ହୋଇଛନ୍ତି ଏସ୍ଓଜି ଓ ଡିଭିଏଫ ପକ୍ଷରୁ କୁମ୍ବିଂ ଅପରେସନ ଚାଲିଥିବାବେଳେ ପାଡ଼ୁଆ ଥାନା ଅଞ୍ଚଳରେ ଥିବା କଙ୍ଗଲରେ ଏହି ଗୁଳି ବିନିମୟ ଘଟିଥିଲା ପୁଲିସ କହିଛି ମାଓବାଦୀମାନେ ପ୍ରଥମେ ଏସଓଜି ଓ ଡିଭିଏଫଙ୍କ ଉପରକୁ ଗୁଳିମାଡ କରିଥିଲେ ସୁରକ୍ଷାକର୍ମୀଙ୍କ ପାଲଟା ଗୁଳିମାଡରେ ପାଞ୍ଚଜଣ ମାଓବାଦୀ ନିହତ ହୋଇଥିଲେ

ଘଟଣାସ୍ଥଳରୁ ପାଞ୍ଚଟି ବନ୍ଧୁକ ଜବତ କରାଯାଇଛି ପୂର୍ବରୁ ପଡୋଶୀ ଛତିଶଗଡର ଦାନ୍ତେୱାଡା ଜିଲ୍ଲାରେ ଗୁଳି ବିନିମୟରେ ଦୁଇଜଣ ନକ୍କଲ ନିହତ ହୋଇଥିଲେ

ମୁମ୍ବାଇର ଏକ ସ୍ପତନ୍ତ୍ର କୋର୍ଟରେ ତାଙ୍କ ବିରୁଦ୍ଧରେ ଦାଖଲ କରିଥିବା ଚାର୍ଜସିଟ୍ରେ ଇଡି ଏ ବିଷୟରେ ଦାବି କରିଛି ମାଲେସିଆରେ ରହୁଥିବା ଶ୍ରୀ ନାୟକଙ୍କ ବିରୁଦ୍ଧରେ ବେଆଇନ ଅର୍ଥ କାରବାର ପ୍ରତିରୋଧ ଆଇନ ଅଧିନରେ ଇଡି ଦାଖଲ କରିଥିବା ଚାର୍ଚ୍ଚସିଟ୍କୁ ବିଚାରପତି ଏମଏସଆଜ୍ମୀ ବିଚାରପାଇଁ ଗ୍ରହଣ କରିଛନ୍ତି ଇଡି କହିଛି ବକ୍ତୁତା ପ୍ରଦାନ ପାଇଁ ସାରା ବିଶ୍ୱ ଭ୍ରମଣ କରୁଥିବା ନାୟକଙ୍କର କୌଣସି ନିର୍ଦ୍ଧିଷ୍ଟ ଆୟ ପନ୍ଥା ବା ବ୍ୟବସାୟ ନାହିଁ

ଏହି ଆର୍ଥକ ତଦନ୍ତ ସଂସ୍ଥା କହିଛି ସନ୍ତାସବାଦ ନିରୋଧ ଆଇନ ଅଧୀନରେ ଅଭିଯୁକ୍ତ ନାୟକ ଏହି ଅର୍ଥକୁ ପୁଣି ମୁମ୍ଭାଇରେ ସମ୍ପତ୍ତି କ୍ରୟ କରିବା ଏବଂ ତାଙ୍କର ଘନିଷ୍ଠ ସମ୍ପର୍କୀୟମାନଙ୍କ ନାମରେ ଗଚ୍ଛିତ ରଖିଛି

ନୀରବ ଗତକାଲି ଓ୍ୱେଷ୍ଟ ମିନିଷ୍ଟର ମାଜିଷ୍ଟେଟ କୋର୍ଟର ମୁଖ୍ୟ ବିଚାରପତି ଏମ୍ମା ଆରବୁଥନଙ୍କ ନିକଟରେ ହାଜର ହୋଇଥିଲେ

ତେବେ ବିଚାରପତି ଏଥିରେ ସନ୍ତୁଷ୍ଟ ହୋଇ ନ ଥିଲେ ନୀରବ ମୋଦିଙ୍କ ବିରୁଦ୍ଧରେ ଯେତିକି ତଥ୍ୟ ରହିଛି ତାଙ୍କୁ ତୃତୀୟ ଥର ପାଇଁ କାମିନ ମିଳିବା ଅନୁଚିତ ବୋଲି ପୂର୍ବରୁ କୋର୍ଟରେ ଭାରତୀୟ କର୍ତ୍ତପକ୍ଷଙ୍କ ତରଫରୁ କ୍ରାଉନ ପ୍ରସିକ୍ୟୁସନ ସର୍ଭିସ ଯୁକ୍ତି ଉପସ୍ଥାପନ କରିଥିଲା ଟ୍ରମ୍ପ ଇରାନ ସାକ୍ସନ୍ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ମ୍ ଇରାନର ଲୁହା ଇସ୍କାତ ଆଲୁମିନିୟମ ଓ ତମ୍ବା କ୍ଷେତ୍ର ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ତେହେରାନ୍ର ଆଣବିକ ଅସ୍ତ୍ର ଓ ଆନ୍ତଃ ମହାଦେଶୀୟ ବାଲିଷ୍ଟିକ୍ କ୍ଷେପଶାସ୍ତ୍ର ହାସଲକୁ ରୋକିବା ଲକ୍ଷ୍ୟରେ ଏହି ପଦକ୍ଷେପ ନିଆଯାଇଛି ଇରାନ୍ ଆଶିବିକ ଚୁକ୍ତିରୁ ଓହରିଯିବାର ବର୍ଷକ ପରେ ଏବଂ ତେହେରାନ୍ ଉପରେ କଟକଣା ଜାରି କରିବାର ପ୍ରକ୍ରିୟା ଜାରି ରଖିବା ପରେ ସେ ଶ୍ରୀ ଟ୍ରମ୍ପ୍ ଏବେ ତାଙ୍କର ନୂତନ ପଦକ୍ଷେପ ସ୍ୱରୂପ ଇରାନ୍ର ତୈଳ ପେଟ୍ରୋ କେମିକାଲ୍ସ ଏବଂ ଧାତୁ ଆଦି ତିନୋଟି ପ୍ରମୁଖ ରପ୍ତାନୀ ସାମଗ୍ରୀ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ହ୍ବାଇଟ୍ ହାଉସ କହିଛି ଆମେରିକା ଏହି ପ୍ରତିବନ୍ଧକକୁ କଡାକଡିଭାବେ କାର୍ଯ୍ୟକାରୀ କରିବ ଏବଂ ଯେଉଁମାନେ ଇରାନ୍ ସାଥିରେ ପ୍ରତିବନ୍ଧିତ କ୍ଷେତ୍ର ସହ ଜଡିତ କାରବାରରେ ଲିପ୍ତ ରହିବେ ସେମାନଙ୍କୁ ଭୟାବହ ପରିଣତି ଭୋଗିବାକୁ ପଡିବ

ଭିଏତନାମର ରାଜଧାନୀ ହାନୋଇଠାରେ ପହଞ୍ଚବା ପରେ ଭାରତୀୟ ରାଷ୍ଟ୍ରଦୃତଙ୍କ ଦ୍ୱାରା ଆୟୋଜିତ ଅଭ୍ୟର୍ଥନା ସଭାରେ ପ୍ରବାସୀ ଭାରତୀୟଙ୍କୁ ଉଦବୋଧନ ଦେବେ ସେ ମଧ୍ୟ ଭିଏତମନାମର ଉପରାଷ୍ଟ୍ରପତି ଡାଙ୍ଗ ଥି ନାଗକ ଥିଲୁଶଭ୍କ ସହ ଆଲୋଚନା କରିବା ସହ ପ୍ରତିନିଧିସ୍ତରୀୟ ଆଲୋଚନାରେ ଭାଷଣ ଦେବେ ଭିଏତନାମ ଜାତୀୟ ଆସେମ୍ବିର ଅଧ୍ୟକ୍ଷ ନାଗୁଏନ୍ ନିମ୍ଥି ନାଗନଙ୍କୁ ମଧ୍ୟ ଶ୍ରୀ ନାଇଡୁ ସାକ୍ଷାତ କରିବେ ଉଚ୍ଚସ୍ତରୀୟ କଥାବାର୍ତ୍ତାବେଳେ ଉପରାଷ୍ଟପତି ଓ ତାଙ୍କ ପ୍ରତିନିଧୂଦଳ ବିସ୍ତୃତ ଭାବେ ବ୍ୟବସାୟ ଓ ପୁଞ୍ଜିନିବେଶ ସମ୍ପର୍କ ଉପରେ ଆଲୋଚନା କରିବା ଆଶା କରାଯାଉଛି

ବିମାନ ସେବା ପକ୍ଷରୁ ଜାରୀ ସୂଚନା ଅନୁଯାୟୀ ଦିଲ୍ଲୀରେ ପହଞ୍ଚବା ପୂର୍ବରୁ ବିମାନର ହାଇଡ୍ରୋଲିକ ସିଷ୍ଟମର ତ୍ରଟି ଦେଖାଦେଇଥିଲା ବିମାନର ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା କୁହାଯାଇଛି

ସେ କହିଛନ୍ତି ଯେ ବିମାନଟି ସୁରକ୍ଷିତ ଭାବେ ଅବତରଣ କରିଥିଲା

ମୁମ୍ବାଇ ବିପକ୍ଷରେ ପ୍ରଥମ କରି ଫାଇନାଲ ମ୍ୟାଚ ଖେଳିବାକୁ ହେଲେ ଦିଲ୍ଲୀକୁ ଆସନ୍ତାକାଲି ଦ୍ୱିତୀୟ କ୍ୱାଲିଫାୟାର ମ୍ୟାଚରେ ଚେନ୍ନାଇ ସୁପରକିଙ୍ଗ୍କୁ ପରାସ୍ତ କରିବାକୁ ପଡିବ ଚେନ୍ନାଇରେ ଗତ ମଙ୍ଗଳବାର ରାତିରେ ଅନୁଷ୍ଠିତ ପ୍ରଥମ କ୍ୱାଲିଫାୟାର ମ୍ୟାଚରେ ମୁମ୍ୟାଇ ଗତଥରର ଚାମ୍ପିୟନ ଚେନ୍ନାଇ ସୁପରକିଙ୍ଗସ୍କୁ ପରାସ୍ତ କରିଥିଲା ଆସନ୍ତା ରବିବାର ଦିନ ହାଇଦ୍ରାବାଦଠାରେ ଫାଇନାଲ ମ୍ୟାଚ ଖେଳାଯିବ